ଶପଥ ଗ୍ରହଣ ଉହବକୁ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି

ଏହି ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଭାରତ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କୁ ନିମନ୍ତ୍ରଣ କରିଛି ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି କିରିଗିଜ୍ସ୍ଥାନର ରାଷ୍ଟ୍ରପତି ତଥା ସାଂଘାଇ ସହଯୋଗ ସଂଗଠନର ଉପସ୍ଥିତ ଅଧ୍ୟକ୍ଷ ସୋରୁନ ବେ ଜିନ୍ବେକୋଭ୍ ଗତବର୍ଷର ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟଅତିଥି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁଗ୍ନାଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୈଦେଶିକ ମୁଖପାତ୍ର ରବିଶ୍ କୁମାର ସାମ୍ବାଦିକମାନଙ୍କର ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ କହିଛନ୍ତି ପଡ଼ୋଶୀ ଦେଶ ପ୍ରଥମେ ନୀତିକୁ ସରକାର ଅଗ୍ରାଧିକାର ଦେଉଥିବାରୁ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବାଂଲାଦେଶ ମିଆଁମାର ଶ୍ରୀଲଙ୍କା ଥାଇଲାଣ୍ଡ ନେପାଳ ଭ୍ତଟାନ ଓ ଭାରତ ରାଷ୍ଟପତି ରାମନାଥ କୋବିନ୍ଦ ଶ୍ରୀ ମୋଦିଙ୍କ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇବେ ଏବଂ ସେହିଦିନ ତାଙ୍କ ମନ୍ତ୍ରିପରିଷଦର ସଦସ୍ୟମାନେ ମଧ୍ୟ ଶପଥ ନେବେ ସବରକର ସ୍ୱତନ୍ତ୍ରୟବୀର ବିନାୟକ ଦାମୋଦର ସବରକରଙ୍କ ଜନ୍ମଦିନ ଆଜି ପାଳନ କରାଯାଉଛି

ବୀର ସବରକର ଭାବେ ସେ ଜଣାଶୁଣା ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସେ ସଂଗ୍ରାମ କରିଥିଲେ ତାଙ୍କ ଜନ୍ମଦିନ ଉପଲକ୍ଷେ ଆଜି ପାର୍ଲାମେଣ୍ଟର କେନ୍ଦ୍ରୀୟ ସଭାଗାରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ଟ୍ୱିଟ୍ କରି କହିଛନ୍ତି ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଚିର ସ୍କରଣୀୟହୋଇ ରହିବ ସେ କହିଛନ୍ତି କଣେ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଜାତୀୟତାବଦୌ ଓ ସଂସ୍କାରକ ଭାବେ ତାଙ୍କର ସ୍ଥାନ ଅତ୍କଳନୀୟ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସବରକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଟ୍ପିଟ୍ କରି କହିଛନ୍ତି ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇବ

ଗତକାଲି ଇଟାନଗରଠାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ପେମା ଖଶ୍ଚୁଙ୍କୁ ନେତା ନିର୍ବାଚିତ କରାଯାଇଥିଲା ଶ୍ରୀ ଖଶ୍ଚୁ ରାଜ୍ୟପାଳ ବିଡି ମିଶ୍ରଙ୍କୁ ସାକ୍ଷାତ କରି ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ ଓଡ଼ିଶା ନବୀନ ପଟ୍ଟନାୟକ ବିଜ୍ଜ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାର ଲୋକମାନେ ଦଳରୁ ତାଙ୍କର ଉତ୍ତରାଧିକାରୀ ବାଛିବେ ଗତକାଲି ଏକ ବେସରକାରୀ ଟିଭି ଚାନେଲ୍ ସହ ସାକ୍ଷାତ କଲାବେଳେ ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କ ପରିବାରରୁ କେହି ଉତ୍ତରାଧିକାରୀ ହେବେ ନାହିଁ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ଶ୍ରୀ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଘଟଣାର ତଦନ୍ତ କରାଯାଉଛି ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି

ଗତକାଲି ଆଗୋଲାଇ ଗାଁ ନିକଟରେ ଦୁଇଟି ଦ୍ରତଗାମୀ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସେହି ଦୁର୍ଘଟଣା ଘଟିଛି ଆହତମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି

ସିଆର୍ପିଏଫ୍ର କୋବ୍ରା ବାହିନୀ ଓ ରାଜ୍ୟ ପୁଲିସ୍ ପକ୍ଷରୁ କୁଚେଇ ଜଙ୍ଗଲ ଭିତରେ କୁମ୍ବିଂ ଚାଲିଥିଲାବେଳେ ନକୁଲବାଦୀମାନେ ବିସ୍ଫୋରଣ କରାଇଛନ୍ତି ସେହି ଅଞ୍ଚଳକୁ ଘେରଉ କରାଯାଇ ଖାନତଲାସୀ ଜାରି ରହିଛି

ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଓ ବିଚାରପତି ଅନିରୁଦ୍ଧ ବୋଷଙ୍କ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଏହି ମାମଲାର ଅଧିକ ତଦନ୍ତ କରିବା ପରେ ଅତିରିକ୍ତ ଅଭିଯୋଗପତ୍ର ଦାଖଲ କରିବା ପାଇଁ ନିମ୍ବ ଅଦାଲତ ରାଜ୍ୟ ପୁଲିସ୍କୁ ନିର୍ଦ୍ଦେଶ ଦେବା ଉପରେ ନିଷ୍ପଭି ନେବେ ମୂତକଙ୍କ ସଂପର୍କୀୟ ସମିଓ୍ବିଦିନ ଏକ ସାନି ମଧ୍ୟବର୍ତ୍ତୀକାଳୀନ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରି ଅଧିକ ତଦନ୍ତ ପାଇଁ ପ୍ରାର୍ଥନା କରିଥିଲେ ମୃତକ ମାଂସ ବ୍ୟବସାୟୀ କ୍ତାସିମ୍ କୁରେସିଙ୍କର ଦୁଇଭାଇଙ୍କ ବୟାନ ଦୃଷ୍ଟିରୁ ଏହି ମାମଲାର ଅଧିକ ତଦନ୍ତ ପାଇଁ ସମିଓ୍ବିଦିନ୍ ଆବେଦନରେ ଦର୍ଶାଇଥିଲେ ସମିଓ୍ବିଦିନ୍ଙ୍କୁ ନିମ୍ନ ଅଦାଲତରେ ଆବେଦନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ହାପୁଡ ଲିଚିଂ ହତ୍ୟା ମାମଲା ତଦନ୍ତ ସଂକ୍ରାନ୍ତୀୟ ସାନି ସ୍ଥିତାବସ୍ଥା ଉପରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ପୂର୍ବରୁ ଜଣାଇଥିଲେ

ବ୍ୟବସାୟୀ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ଆକ୍ରମଣର କାରଣ କଣାପଡ଼ି ନାହିଁ ଗତ ମାର୍ଚ୍ଚ ମାସରେ ବାବାଗୁଣ୍ଡ ଅଞ୍ଚଳରେ ଦୁଇଜଣ ସନ୍ତାସବାଦୀ ଚାରିଜଣ ସିଆର୍ପିଏଫ୍ ଯବାନ ଦୁଇଜଣ ପୁଲିସ୍ ଓ ଜଣେ ସାଧାରଣଲୋକର ମୃତ୍ୟୁ ଘଟିଥିଲା ସିବିଆଇ ରାଜୀବ ସିବିଆଇ ଆଗରେ ହାଜର ହେବା ପାଇଁ କୋଲକାତାର ପୂର୍ବତନ ପୁଲିସ୍ କମିଶନର ରାଜୀବ କୁମାର ଅଧିକ ସମୟ ଲୋଡ଼ିଛନ୍ତି ସିବିଆଇ ନିକଟରେ ହାଜର ହେବା ପାଇଁ ତାଙ୍କୁ ରବିବାର ଦିନ ସମନ ଜାରି କରାଯାଇ ସୋମବାର ସକାଳେ କୋଲକାତା ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଥିଲା ସାରଦା ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ତାଙ୍କୁ ଜେରା କରାଯିବ ହିଟ୍ ଓଡ଼େଭ୍ ଓଡ଼ିଶା ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ଓ ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ଗୀଷୁପ୍ରବାହ କାରି ରହିଛି

ଓଡ଼ିଶାରେ ପୋଖରୀ ହଦ ଓ କ୍ରଅଗୁଡ଼ିକ ଶୁଖିଯାଇଛି

ରାଜ୍ୟର ଅନେକ ଅଞ୍ଚଳର ଲୋକମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି

ପଞ୍ଜାବ ହରିୟାଣା ଓ ଚଣ୍ଡୀଗଡ଼ରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି

ଫ୍ରେଞ୍ଚ ଓପନ୍ ପ୍ୟାରିସ୍ଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଭାରତ ଆକି ତା'ର ଡବଲ୍ସ ଅଭିଯାନ ଆରମ୍ଭ କରିବ ପ୍ରାରମ୍ଭିକ ରାଉଣ୍ଡରେ ରୋହନ ବୋପନ୍ନା ଏବଂ ରୋମ୍ର ମାରିଅସ୍ କୋପିଲ୍ଙ୍କ ଯୋଡ଼ି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଯୋଡ଼ି ରବିନ୍ କ୍ଲାସେନ୍ ଓ ମାଇକେଲ୍ ଭେନସ୍ଙ୍କ ଯୋଡ଼ିକୁ ଭେଟିବ